ଏହା ଫଳରେ ଜଙାଲକୁ ଜନସାଧାରଣଙ୍କ ପାଇଁ ଅନୁକୁଳ ପରିବେଶ ସୂଷ୍ ହୋଇପାରୁଛି

ଏହି ସବୁ ପର୍ଯ୍ୟଟନ ସ୍ଥଳୀର ଦାୟିତ୍ୱ କଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀମାନଙ୍କୁ ଦିଆଯାଇଅଛି

ମୁଖ୍ୟମନ୍ତୀ ନବୀନ ପଟଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ଏକ ବିସ୍କୃତ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି

ମାଛ ଧରିବା ପାଇଁ ବ୍ୟବହୃତ ତିନିଟି ଟ୍ରଲରକୁ ମଧ୍ୟ ଜବତ କରାଯାଇଛି ଶୌଚାଳୟ ଦିବସ ଆକି ହେଉଛି ବିଶ୍ୱ ଶୌଚାଳୟ ଦିବସ

ଏହି ଅବସରରେ କୋରାପୁଟ ପୌରପରିଷଦ ତରଫରୁ ଏକ ଶୋଭାଯାତ୍ରା ବାହାରିଥିଲା

ସର୍ଗିପୁଲ ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ମହୋସବ ସରିପୁଲ ଉଦଯାପିତ ହୋଇଯାଇଛି

ପାରମ୍ମରିକ ଲୋକନୃତ୍ୟ ସାଙ୍ଗକୁ ଓଡ଼ିଆ କଣ୍ଣଶିକ୍ଷୀଙ୍କ ସଂଗୀତରେ ଝୁମିଉଠିଥିଲେ ଦର୍ଶକ